ପିଏମ୍ ସିଙ୍ଗାପୁର ଭିଜିଟ୍ ତ୍ରୟୋଦଶ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତିରେ ସିଙ୍ଗାପୁର ଯାତ୍ରା କରିବେ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଏହା ତାଙ୍କର ପଞ୍ଚମ ଯୋଗଦାନ ଏବଂ ସିଙ୍ଗାପୁରକୁ ଦ୍ୱିତୀୟ ଗସ୍ତ ସିଙ୍ଗାପୁରରେ ଦୁଇଦିନିଆ ରହଣିକାଳରେ ଶ୍ରୀ ମୋଦି ଦ୍ୱିତୀୟ ଆଞ୍ଚଳିକ ବିସ୍ଚୃତ ଅର୍ଥନୈତିକ ସହଭାଗିତା ବୈଠକରେ ଯୋଗଦେବେ ଯେଉଁଠି ନେତାମାନେ କଥାବାର୍ତ୍ତାର ପ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିବେ ବାଶିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ଏହି କଥାବାର୍ଭାରେ ଅଂଶଗ୍ରହଣ କରିବେ ସିଙ୍ଗାପୁର ଫିନ୍ଟେକ୍ ଉହବରେ ଶ୍ରୀ ମୋଦି ପ୍ରଥମ ସରକାରୀ ମୁଖ୍ୟ ଭାବେ ଉଦ୍ବୋଧନ ଦେବେ ଆର୍ଥକ କାରିଗରୀ ବିଦ୍ୟା କ୍ଷେତ୍ରରେ ଏହା ଏକ ସର୍ବବୃହତ୍ତ କାର୍ଯ୍ୟକ୍ରମ ପୂର୍ବ ଦେଶ ସମୂହ ପାଇଁ ବୈଦେଶିକ ସଚିବ ବିଜୟ ଠାକୁର ସିଂ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏହି ସିଙ୍ଗାପୁର ଗସ୍ତ ଦ୍ୱାରା ବିଶ୍ୱର ପୂର୍ବାଞ୍ଚଳ ପଡୋଶୀ ରାଷ୍ଟ୍ରଗୁଡ଼ିକ ସହ ଭାରତର ସମ୍ପର୍କ ନୂଆ ମୋଡ଼ ନେଇପାରିବ ଏହି ସମୟରେ ଶ୍ରୀ ମୋଦି ଆମେରିକାର ଉପରାଷ୍ଟ୍ରପତି ପେନ୍ସଙ୍କ ସମେତ ଅନ୍ୟ ନେତାମାନଙ୍କ ସହ ଦ୍ୱିପକ୍ଷ ବୈଠକରେ ଯୋଗଦେବେ ଛତିଶଗଡ ପ୍ନଲିଙ୍ଗ ଛତିଶଗଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରବଳ ମତଦାନ ହୋଇଥିବା ରେକର୍ଡ କରାଯାଇଛି

ଭୋଟ୍ଗ୍ରହଣ ଶାନ୍ତିପୂର୍ଣ୍ଣ ଥିଲା

ଆମର ସମ୍ଭାଦଦାତା ଜଣାଇଛନ୍ତି ସବୁଠାରୁ ଅଧିକ ମାଓ ପ୍ରଭାବିତ ନିର୍ବାଚନ ମଣ୍ଡଳୀରେ ଏଥର ଅଧିକ ଭୋଟ୍ ପଡିଛି

ବୈଷୟିକ କାରଣରୁ ସେଠାରେ ଗତକାଲି ପ୍ରାର୍ଥୀପତ୍ର ଯାଞ୍ଚ ହୋଇପାରିନଥିଲା

ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ

ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଇଛି ରାଜ୍ୟ କଂଗ୍ରେସ ଶାଖା ସଭାପତି ଏନ୍ ଉତ୍ତମ କୁମାର ରେଡ୍ଜି ହୁଜୁରନଗର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କାର୍ଯ୍ୟକାରୀ ସଭାପତି ଭଟି ବିକ୍ରମାର୍କ ଓ ରେଭେନ୍ଥ ରେଡ୍ଭିଙ୍କ ସମେତ ତେଲେଙ୍ଗାନାାର ଅନେକ ପୂର୍ବତନ ମନ୍ତ୍ରୀଙ୍କୁ ଏଥର ମଧ୍ୟ ଟିକଟ ଦିଆଯାଇଛି

ଇସି ଏମ୍ପି ମଧପ୍ରଦେଶ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ କମିଶନର ଓପି ରାବତ ଓ ନିର୍ବାଚନ କମିଶନର ସ୍ତ୍ରନୀଲ ଅରୋଡା ଏବଂ ଅଶୋକ ଲାବାସାଙ୍କ ସମେତ ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନଙ୍କ ଦଳ ଇନ୍ଦୋରରେ ପହଞ୍ଚୁଛନ୍ତି

ନିର୍ବାଚନ କମିଶନ ଦଳ ମଧ୍ୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କ ସହ ଭୋପାଳଠାରେ ବୈଠକରେ ଯୋଗଦେବେ

ରିଭାଇଜ୍ ଅନନ୍ତ କୁମାର କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାରଙ୍କର ଆଜି ଅପରାହ୍ୱରେ ବେଙ୍ଗାଲୁରଠାରେ ସମ୍ପର୍ଶ୍ଣ ରାଷ୍ଟ୍ରୀୟ ସମ୍ମାନ ସହକାରେ ଶେଷକୃତ୍ୟ ସମ୍ପନ୍ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସ୍ୱର୍ଗୀୟ ନେତାଙ୍କୁ ତାଙ୍କ ବାସବନାଗୁଡ଼ି ବାସଭବନଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ସେ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ

ତାଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଗଭୀର ଦୁଃଖପ୍ରକାଶ କରିଛି ଦେଶ ଜଣେ ଅଭିଜ୍ଞ ନେତାକୁ ହରେଇଲା ବୋଲି ଶୋକ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ରାଜନୈତିକ ଜୀବନକାଳରେ ସ୍ୱର୍ଗତ କୁମାର ପର୍ଯ୍ୟଟନ ସଂସ୍କୃତି ଯୁବବ୍ୟାପାର କ୍ରୀଡ଼ା ସହରାଞ୍ଚଳ ଉନ୍ନୟନ ଓ ଦାରିଦ୍ର୍ୟ ଦୂରୀକରଣ ଏବଂ ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଥିଲେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତିମଣ୍ଡଳରେ ସେ ସର୍ବକନିଷ୍ଠ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ ବିଭିନ୍ନ ସଂସଦୀୟ କମିଟିରେ ସେ ସଦସ୍ୟ ଏବଂ ଅଧ୍ୟକ୍ଷ ମଧ୍ୟ ରହିଥିଲେ ଦେଶ ଓ ସରକାରଙ୍କ ତରଫରୁ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା କ୍ୟାବିନେଟ୍ ପକ୍ଷରୁ ପ୍ରକାଶ କରାଯାଇଛି ତାଙ୍କ ସମ୍ମାନାର୍ଥେ ମନ୍ତ୍ରୀପରିଷଦ ଦୁଇମିନିଟ୍ ନୀରବ ପ୍ରାର୍ଥନା କରିଥିଲେ

ଆପତ୍ତିଜନକ ବିଷୟବସ୍ତୁଗୁଡ଼ିକ ବିରୁଦ୍ଧରେ ଫଳପ୍ରଦ କାର୍ଯ୍ୟାନ୍ରଷ୍ଠାନ ଗ୍ରହଣ କରିବା ପାଇଁ ଗତକାଲି ନ୍ରଆଦିଲ୍ଲୀରେ ସ୍ୱରାଷ୍ଟ୍ରସଚିବ ରାଜୀବ ଗୌବା ସାମାଜିକ ଗଣମାଧ୍ୟମ ମଞ୍ଚର ଅଧିକାରୀମାନଙ୍କ ସହ ଏକ ବୈଠକରେ ଏହି ପରାମର୍ଶ ଦେଇଛନ୍ତି

ଏକ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଗଲେ ଆଇନ୍ ଅନ୍ଦଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି ସେମାନଙ୍କୁ ଚେତାବନୀ ଦିଆଯାଇଛି ବିହାର ଛଟ ବିହାରରେ ଆକି ଧାର୍ମିକ ମନୋଭାବ ଓ ଆନନ୍ଦ ଉଲ୍ଲାସ ସହକାରେ ଛଟ୍ ପର୍ବ ପାଳିତ ହେଉଛି ଆମ ସମ୍ବାଦଦାତା ଜଣାଇଛନ୍ତି ଲୋକମାନେ ବିଭିନ୍ନ ନଦୀଘାଟ ପୁଷ୍କରିଣୀ ଓ ଜଳାଶୟରେ ଏକତ୍ରିତ ହୋଇ ଛଟ୍ ପୂଜା କରୁଛନ୍ତି ଘାଟଗୁଡ଼ିକୁ ଯାଇଥିବା ରାସ୍ତାଗୁଡ଼ିକୁ ସୁନ୍ଦରଭାବେ ସଜାଯାଇଛି ଔରଙ୍ଗାବାଦର ଦେଓ ନାଳନ୍ଦାର ବରକାଗା ଓ ପାଲିଗଞ୍ଜର ଉଲାର ସୂର୍ଯ୍ୟ ମନ୍ଦିର ସମେତ ବିଭିନ୍ନ ସ୍ୱର୍ଯ୍ୟମନ୍ଦିରରେ ବହୁ ସଂଖ୍ୟାରେ ଲୋକମାନେ ପୂଜା ଅର୍ଚ୍ଚନା କରୁଛନ୍ତି

ପ୍ରେଜ୍ ଛଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଛଟ୍ ପୂଜା ଉପଲକ୍ଷେ ଲୋକମାନଙ୍କୁ ଅଭିନନ୍ଦନ କଶାଇଛନ୍ତି ଶ୍ରୀ କୋବିନ୍ଦ ତାଙ୍କ ବାର୍ତ୍ତାରେ ଜଣାଇଛନ୍ତି ସୂର୍ଯ୍ୟଦେବତାଙ୍କୁ ପୂଜା କରିବାରେ ଛଟ୍ ପୂଜା ହେଉଛି ଦେଶର ଅତି ପୂରାତନ ପର୍ବ ଲୋକମାନେ ପ୍ରକୃତିର ଉପହାର ନଦୀ ହ୍ରଦ ଓ ପୋଖରୀ ସମେତ ସବୁ ଜଳଉହକୁ ମଧ୍ୟ ଏହି ଅବସରରେ ପ୍ରଜା କରିଥାନ୍ତି ଏସ୍ସି ସାବରିମାଳା ସାବରିମାଳା ମନ୍ଦିର ମଧ୍ୟକୁ ମହିଳାମାନଙ୍କ ପ୍ରବେଶ ସଂକ୍ରାନ୍ତ ସାନି ପିଟିସନ ଗୁଡ଼ିକର ଶୁଣାଶିକୁ ସୁପ୍ରିମକୋର୍ଟ ଆଜି ସ୍ଥଗିତ ରଖିଛନ୍ତି

ଖଣ୍ଡପୀଠ କହିଛନ୍ତି ସାବରିମାଳା ରାୟ ବିରୁଦ୍ଧରେ ଆଗତ ସମୀକ୍ଷା ପିଟିସନ ଉପରେ ନିଷ୍କଭି ପରେ ରିଟ୍ ପିଟିସନ ଗୁଡ଼ିକର ଶୁଣାଣି ହେବ

ସେହି ରାୟରେ ସବୁ ବୟସର ମହିଳାମାନଙ୍କୁ ସାବରିମାଳା ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା

ଏହା ଧୀରେ ଧୀରେ ଦୁର୍ବଳ ହୋଇ ରାମେଶ୍ୱରମ ନିକଟବର୍ତ୍ତୀ ପମ୍ଘନ ଓ ତାମିଲନାଡୁର କୁଡାଲୋର ମଧ୍ୟରେ ଆସନ୍ତା ଗୁରୁବାର ଦିନ ସ୍ଥଳଭାଗ ଛୁଇଁବ

ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକ୍ଳବର୍ତ୍ତୀ ଅଞ୍ଚଳର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି